ରାଷ୍ଟପତିଙ୍କ ସୁରକ୍ଷାକୁ ନେଇ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଅଧ୍ଧକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଟିତ ରାଜ୍ୟର ସମସ୍ତ ବିଧାୟକଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଆସନ୍ତାକାଲି ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ

ଏଥିରେ ଆଇଜି ଅପରେସନ୍ ତଟରକ୍ଷୀ ବାହିନୀର ଏଡିଜି ଗଞ୍ଞାମ ଏସ୍ପି ଓ ବରିଷ ଅଧିକାରୀମାନେ ଯୋଗ ଦେଇଥିଲେ

ଲୋକଙ୍କ ନିକଟତର ହୋଇ ସେମାନଙ୍କର ସମସ୍ୟା ସମାଧାନ କରିବାକୁ ପଡ଼ିବ

କିନ୍ତୁ କିଛିଦିନ ହେବ ପାର୍କିଂ ବ୍ୟବସ୍କା ତଥା ସହରର ସୌନ୍ଦର୍ଯ୍ୟକରଣ ଆଳରେ ଦୋକାନୀମାନଙ୍କୁ ଉଛେଦ କରାଯାଉଛି ଅନେକ ସ୍ତୁଳରେ ସେମାନେ ମଧ୍ଧ ଜୁଲମ୍ର ଶିକାର ହୋଇ ଜରିମାନା ଦେଉଥିବା ଅଭିଯୋଗ ହୋଇଛି

ପାରିବାରିକ ସମସ୍ୟା ମୋଟର ଦୁର୍ଘଟଶାଜନିତ ମାମଲା ପାଣି ବିଦ୍ୟୁତ୍ ଓ ଚାକିରି ଇତ୍ୟାଦି ବିଭିନ୍ନ ପ୍ରକାର ମାମଲା ଫଇସଲା ପାଇଁ ତାଲିକାଭୁକ୍ତ ହୋଇଥିବା କଟକ ସ୍ତିତ ରାଜ୍ୟ ଆଇନ ସେବା ପ୍ରାଧକରଣ ପକ୍ଷର୍ଠୁ ଜଣାପଡ଼ିଛି

କଟକ ଭୁବନେଶ୍ୱର ସମେତ ବିଭିନ୍ନ ଅଞ୍ଚଳରେ ଆକି ପାଗ ଶୁଖ୍ୱଲା ରହିଥିବାବେଳେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ରାନରେ ବର୍ଷାର ସମ୍ଭାବନା ରହିଛି